ଏହି ଯୋଜନା ଦ୍ୱାରା ରାଜ୍ୟର ଚାଷୀ ଭାଗଚାଷୀ କୃଷି ଶ୍ରମିକ ଭୂମିହୀନମାନେ ଏହା ଦ୍ୱାରା ଉପକୃତ ହୋଇପାରିବେ

ସେଠାରୁ ମାଳିଗୁଡ଼ା ନାଳ ଦେଶୀ ଡଙ୍ଗାରେ ପାର ହୋଇ ମୁତାଆୟ ଗ୍ରାମରେ ପହଞ୍ଚଥିଲେ

ପାରମ୍ପରିକ ବିବାହ ନୀତି ଅନୁସାରେ ଦେବ ବିବାହ ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି

ଅନ୍ୟପକ୍ଷରେ ଶାନ୍ତିଶୃଙ୍ଖଳାର ସହିତ ଯାତ୍ରା ସମ୍ପନ୍ନ କରିବା ପାଇଁ ସମ୍ୟଲପୁର ପୁଲିସ ପ୍ରଶାସନ ବେଶ୍ ପ୍ରୟାସ ଚଳାଇଛି

ସହରର ବିଭିନ୍ ସ୍ତାନରେ ସିସିଟିଭି କ୍ୟାମେରା ଲଗାଯାଇଥିବାବେଳେ ବ୍ୟାପକ ପୁଲିସ ଫୋର୍ସ ନିୟୋଜିତ କରାଯାଇଛି

ଏହି ସାଂସ୍କୃତିକ ଶୋଭାଯାତ୍ରାରେ ଓଡ଼ିଶାର ବିଭିନ୍ନ ଅଂଚଳରୁ ଶତାଧିକ କଳାକାର ସାମିଲ ହୋଇଥିଲେ

ସେହିପରି ଭଦ୍ରକର ଆରଡି ଆଖଖଖଳମଣିଙ୍କ ଶୀତଳଷଷୀ ଯାତ୍ରା ଆକି ଅନୁଷିତ ହେଉଛି

ଓଡିଶାରେ ପ୍ରମୁଖ ଶୈବକ୍ଷେତ୍ର ସୁବର୍ଷ୍ଡପୁରରେ ଆକି ପବିତ୍ର ଶୀତଳଷଷୀ ଯାତ୍ରା ମହାସମାରୋହରେ ପାଳିତ ହେଉଛି